ଏବଂ ଆହୁରି ଚମକିବ ସିଲ୍ଭର୍ ସିଟି କଟକ

ଏହାର ମୁକାବିଲା ପାଇଁ ଜିଲ୍ଲାରେ ଆଜିଠାରୁ ସମସ୍ତ ସହରାଞ୍ଚଳ ବ୍ଲକ ହେଡକ୍ୱାର୍ଟରରେ ଘରକୁ ଘର ବୁଲି ସ୍ୱାସ୍ସ୍ୟ ସ୍କ୍ରିନିଂ ଆର ହୋଇଛି

ଜିଲ୍ଲାପାଳ ସ୍କ୍ରିନିଂ ଟିମ୍କୁ ସହଯୋଗ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି

ଏହି ସମୟ ମଧ୍ଧରେ ମହାନଗର ନିଗମ ପକ୍ଷରୁ ଘରଘର ବୁଲି ବିଶୋଧନ କରାଯାଉଛି ସେହିପରି ବିଭିନ୍ନ ପରିବାରରେ କୋଭିଡ ଲକ୍ଷଣ ସଂପର୍କରେ ତଥ୍ୟ ସଂଗ୍ରହ କରାଯିବ ଏହି ସମୟ ମଧ୍ଧରେ ସହରର ବିଭିନୁ ରାସ୍ତାକୁ ବିଶୋଧନ କରାଯାଉଥିବା ବେଳେ ଆଜି କଟକ ବଡ଼ଡାକ୍ତରଖାନା ଶିଶ୍ୱଭବନ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପରିସର ଓ ସିଟି ହସ୍ୱିଟାଲକୁ ବିଶୋଧନ କରାଯାଇଛି

ଏମ୍ସର ନିର୍ଦ୍ଦେଶିକା ବି ଗୀତାଞ୍ଞଳି ଏହି ସ୍ଚନା ଦେଇଛନ୍ତି

ତେବେ ରୋଗୀମାନଙ୍କୁ ଟେଲିମେଡ଼ିସିନ୍ ସୁବିଧା ମିଳିବ ଏହାଛଡ଼ା ଏମ୍ସର ସ୍ୱତନ୍ତ ଆପ୍ ମାଧ୍ଧମରେ ରୋଗୀମାନେ ପରାମର୍ଶ ପାଇପାରିବେ

ସଂସ୍କୃତିକୁ ପୁନର୍ଜୀବିତ କରୁଛନ୍ତି